ଏନପିଆରକୁ କେନ୍ଦ୍ ସରକାର ରାଷ୍ଟ୍ରୀୟ ରାଜ୍ୟ ଜିଲ୍ଲା ଉପଜିଲ୍ଲା ଓ ସ୍ରାନୀୟ ସରରେ ପ୍ରସ୍ତୁତ କରାଯିବ

ଗ୍ରହଶ ମୋକ୍ଷ ପରେ ମହାସ୍ନାନ ଅନୁଷ୍ଠିତ ହେବ

ପ୍ରତ୍ୟେକ ସନ୍ଧ୍ୟାରେ ଜିଲାର କଳା ସଂସ୍କୃତି ସହିତ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କଳାକାର ମାନଙ୍ଙ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ

ଫାଷ୍ଟ ଟ୍ରାକ କୋର୍ଟରେ ମାମଲାର ଶୁଣାଣି ପାଇଁ ନିବେଦନ କରାଯାଇଛି

ଧରାପୂଷକୁ ଅବତରଣ କରିବେ ପ୍ରଭୁ ଯୀଶୁଖ୍ରୀଷ ଏ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ପ୍ରସ୍ତୁତି ରାଜଧାନୀ ଭୁବନେଶ୍ୱର କଟକ ସମ୍ୟଲପୁର ରାଉରକେଲା ପୁରୀ ଓ ମୟୂରଭଞ ସମେତ ବିଭିନ୍ନ ସ୍ଚାନରେ ବଡଦିନ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି